ଆଜି ଲୋକସେବା ଭବନରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ଘକ୍ଷତାରେ ଅନୁଷ୍ଷିତ ରାକ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି

ସେ କହିଛନ୍ତି ବ୍ରହ୍ମପୁର ମେଡ଼ିକାଲ କଲେଙ୍ ବୁର୍ଲା ଭିମ୍ସାର୍ ଓ ରାଉରକେଲା ଆଇଜିଏଚ୍ରେ ପରୀକ୍ଷା ପାଇଁ ଅନୁମତି ମିଳିଛି

ତେବେ ଏହିଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍ଙ ସୁରକ୍ଷା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି ପୁଲିସ କର୍ମଚାରୀ

ଲକ୍ଡାଉନ୍ ନିୟମ ଉଲୁଙ୍ଫନ କରିଥିବା ଅଭିଯୋଗରେ ତିନିଦିନ ମଧ୍ଘରେ କଟକ ପୁଲିସ ତିନିହଜାରରୁ ଊର୍ଦ୍ଧ୍ୱ ବାଇକ୍ ଜବତ କରିଥିବା ଜଶାପଡିଛି ଏଥିସହ କଟକ ସହରର ବିଭିନୁ ଅଞ୍ଞଳରେ ବିଶୋଧନ କାର୍ଯ୍ୟ ଜାରି ରହିଛି

ଯଦି କୌଣସି ଅତ୍ୟାବଶ୍ୟକ କାମରେ କେହି ବାହାରକୁ ଯାଉଛନ୍ତି ତାହେଲେ ସାମାଜିକ ଦୂରାବସ୍ଥାନ ରକ୍ଷା କରିବା ସହିତ ମୁହଁ ଓ ନାକରେ ମାସ୍କ ସଫା କପଡ଼ା କିମ୍ବା ଗାମୁଛା ବାନ୍ଧିବା ପାଇଁ ସଚେତନ କରାଯାଇଛି